ଏହି ଡିସ୍ପେନ୍ସାରୀରେ କଣେ ଲେଖାଏଁ ଫାର୍ମାସିଷ୍ ଷ୍ଟାଫ୍ନର୍ସ ଏବଂ ଲାବୋରେଟୋରୀ ଆସିଷ୍ଟାଣ୍୍୍ଙ୍ଙ୍ ନିଯୁକ୍ତି ଦିଆଯିବ

କିନ୍ତୁ ସେ ସ୍ୱାଇନ୍ ଫ୍ଲରେ ଆକ୍ରାନ୍ନ ହେବା ଯୋଗୁଁ ତାଙ୍କ ଗସ୍ତକୁ ବାତିଲ୍ କରାଯାଇଥିଲା

ରାଜ୍ୟବ୍ୟାପୀ ତାଙ୍କର ଅମ୍ଲାନ ସ୍ବତିକୁ ମନେପକାଇ ବିଭିନୁ ସ୍ଚାନରେ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଶ କରାଯାଉଛି

ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି ପଣ୍ଟିମ ଓଡ଼ିଶାରେ ବୀର ସୁରେନ୍ଦ ସାଏଙ୍ ଜୟନ୍ତୀ ପାଳନ କରାଯାଉଛି

ଏହି ଅବସରରେ ସେ ବୌଦ୍ଧଧର୍ମର ସାରତତ୍ତ ଆଲୋଚନା କରି ବିଶ୍ୱଶାନ୍ତି କ୍ଷେତ୍ରରେ ବୌଦ୍ଧ ଧର୍ମର ଭୂମିକା ବର୍ଷ୍ନା କରିଥିଲେ